ଏହି ଉହବରେ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି

ସ୍ପ୍ରିମକୋର୍ଟକୁ ଜଷ୍ଟିସ୍ ବିନୀତ ଶରଣଙ୍କ ପଦୋନ୍ମତି ପରେ ଜଷିସ୍ ଜାଭେରୀଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ନିଯୁକ୍ତି ମିଳିଛି

ଆସନ୍ତାକାଲି ଏହି ଟେଣ୍ଡର ଖୋଲାଯିବ

ସ୍ୱାସ୍ସ୍ୟ ବିଭାଗ ଲଡ଼ଗାଁରେ ପହଞ୍ କୃରରେ ପୀଡ଼ିତ ରୋଗୀଙ୍କ ରକ୍ତ ନମ୍ୱନା ସଂଗ୍ରହ କରିବା ସହ ଘରଘରବୁଲି ସଚେତନ ସୃଷି କରି ସ୍ଥିତି ଅନୁଧ୍ଯାନ କର୍୍ ଛନ୍ତି

ଏଥ୍ପାଇଁ କେନ୍ଦ୍ର ବିମାନ ଚଳାଚଳ ମନ୍ତଶାଳୟ ପକ୍ଷରୁ ଅନୁମତି ମିଳିଛି

ଏ ନେଇ ଥାନାରେ ମାମଲା ରୁକୁ କରାଯାଇଥିବା ବାଲେଶ୍ୱର ଏସ୍ପି ଯୁଗଳ କିଶୋର ସୂଚନା ଦେଇଛନ୍ତି

ରାତିରେ ଦୁଇଜଶ ଏକା ସାଙେ ବସି ପାଠ ପଢ଼ି ଶୋଇଥିଲେ ତେବେ ଗତକାଲି ସକାଳୁ ସେମାନେ ଉଠିନଥିଲେ

ଖବର ପାଇ ସୋର ପୋଲିସ୍ ଘଟଣାସ୍ଥଳରେ ମୃତଦେହକୁ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଦେଇଛି

ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷୟିତ୍ରୀ କଶକ ଏକ ଗାଡ଼ିରେ ଯାଉଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା